ଏଥିରେ ଓଡ଼ିଶାରୁ ଦୁଇ ଜଶଙ୍କୁ ସ୍ଥାନ ମିଳିଛି

କାମଚଳା ବାଚସ୍ୱତି ଅମର ଶତପଥୀ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି ଗତକାଲି ମୁଖ୍ୟମନ୍ତୀଙ୍କ ସମେତ ଅନ୍ୟ ବିଧାୟକମାନେ ଶପଥ ଗ୍ରହଶ କରିଛନ୍ତି

ଆସନ୍ତାକାଲି ବାଚସ୍ୱତି ନିର୍ବାଚନ ହେବ ଶାସକ ଦଳ ପକ୍ଷରୁ ବରିଷ ନେତା ସ୍ରର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ୱତି ପ୍ରାର୍ଥୀ କରାଯିବାକୁ ସ୍ତିର କରାଯାଇଛି

ଏହି ପରିବାରଗୁଡ଼ିକ କାଳିଆ ଯୋଜନାରେ ଚଳିତ ବର୍ଷ ସହାୟତା ପାଇବେ

ଏହାକୁ ଅଧିକ କ୍ରିୟାଶୀଳ କରିବାପାଇଁ ରାଜ୍ୟର ବଡ଼ ବଡ଼ ସହରରେ ଷ୍ଟାର୍ଟ ଅପ୍ ହବ୍ ସ୍ଥାପନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି

ତମାଖୁ ସେବନଠାର୍ ଦୂରେଇ ରହିବା ନିମନ୍ତେ ଜନସାଧାରଶଙ୍କ ମଧ୍ଧରେ ସଚେତନତା ସୂଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ

ଫଳରେ ଅଭୟାରଣ୍ୟରେ ଯୋଗାଯୋଗ ବିଛିନ୍ ହୋଇଯାଏ

ମନ୍ତୀ ଶ୍ରୀ ଦାସ ବିଭାଗୀୟ ପଦାଧକକରୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଭାଗର କ୍ରିୟାଶୀଳତା ଅବ୍ୟାହତ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି